ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍କଳାନନ୍ଦ ସରସ୍ୱତୀ ତିନି ଠାକୁରଙ୍କୁ ରଥ ଉପରେ ଦର୍ଶନ କରିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ତାଳଧ୍ୱକ ଦେବଦଳନ ଏବଂ ନନୀଘୋଷ ରଥରେ ଛେରାପହଁରା କରିଛନ୍ତି

ଏଥିଲାଗି ପୂର୍ବରୁ ଦମକଳ ବାହିନୀ ସାହାଯ୍ୟରେ ପାଶି ପକାଯାଇ ରାସ୍ତାକୁ ଶୀତଳୀକରଶ କରାଯାଇଛି

ଆଇନ ମନ୍ତୀ ପ୍ରତାପ କୁମାର କେନା ମୁଖ୍ୟ ଶାସନ ସଚିବ ଅସୀତ୍ କୁମାର ତ୍ରିପାଠୀ ପୋଲିସ ଡିକି ଶ୍ରୀ ଅଭୟ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଡିଆଇଜି ଆଶୀଷ ସିଂ ପ୍ରମ୍ଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କର୍ପଛନ୍ତି ଗତକାଲି ମୁଖ୍ୟମନ୍ତୀଙ୍କ ନିର୍ଦ୍ଦେଶ ପରେ ଯୋଜନା ବୋର୍ଡ ଉପାଧ୍ଧକ୍ଷଙ୍କ ସମେତ ରାଜ୍ୟ ସ୍ୱାସ୍ଥ୍ୟ ଶିକ୍ଷା ଏବଂ ଆଇନ ବିଭାଗ ମନ୍ତୀ ବାହୁଡ଼ା ପର୍ଯ୍ୟନ୍ତ କ୍ୟାମ୍ପ କରି ରଥଯାତ୍ରା ତଦାରଖ କରୁଛନ୍ତି

ଶ୍ରୀକଗନ୍ନାଥଙ୍କ ଅନନ୍ୟ ଲୀଳାକ୍ଷେତ୍ର ସ୍ବବର୍ଷପୁରର ପାତାଳୀ ଶ୍ରୀକ୍ଷେତ୍ର ସମେତ ଜିଲ୍ଲାର ଶତାଧ୍କ ସ୍ଥାନରେ ଆଜି କେବଳ ରୀତିନୀତିରେ ରଥଯାତ୍ରା ପାଳିତ ହୋଇଛି